ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରାଯାଇଛି

ଗୃହକ୍ରେତାମାନଙ୍କ ଉପରେ ବୋଝକୁ ଏକ ମନ୍ତିସରୀୟ ଗୋଷୀ ପରୀକ୍ଷା ନିରୀକ୍ଷା କରିବ

ସ୍ୱାସ୍ଥ୍ୟସେବା ମନରେଗା ଅନୁସ୍ଚିତ କାତି ଜନକାତି କଲ୍ୟାଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉଉର ପୂର୍ବାଞ୍ଚଳ ମୌଳିକଡାଞ୍ଚା ବିକାଶ ପାଇଁ ବଳେଟ୍ରେ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି ଗୋପାଳନର ବିକାଶ ପାଇଁ ରାଷ୍ଟ୍ରୀୟ କାମଧେନୁ ଆୟୋଗ ସ୍ଥାପନ କରାଯିବ ମସ୍ୟ ଉତ୍ପାଦନ ବୁଦ୍ଧି ଓ ମସ୍ୟପାଳନପାଇଁ ଏକ ପୂଥକ ବିଭାଗ ଖୋଲାଯିବ ବିଦ୍ୟୁତ୍ ସଂଯୋଗପାଇଁ ଆବେଦନ କରିଥିବା ପ୍ରତ୍ୟେକ ପରିବାରକୁ ଆସନ୍ତା ମାସ ସୁଦ୍ଧା ବିଦ୍ୟୁତ୍ ଯୋଗାଇ ଦିଆଯିବ

ବ୍ରହ୍ମପୁତ୍ର ନଦୀ ଉପରେ ଉତ୍ତର ପୂର୍ବାଞ୍ଚଳକୁ ମାଲ୍ବାହୀ ଯାନର ଚଳପ୍ରଚଳ ପାଇଁ

ହରିୟାଣାରେ ଏମ୍ସ୍ ସ୍ଥାପନ ସକାଶେ ବଜେଟ୍ରେ ବ୍ୟବସ୍ଥା ରହିଛି

ଏକ ଜାତୀୟ ରୋବର୍ଟ ଗୁଇନ୍ଦା କେନ୍ଦ୍ର ଖୋଲିବାପାଇଁ ବଜେଟ୍ରେ ବ୍ୟବସ୍ଥା ରହିଛି ଭାରତୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କପାଇଁ ସୁଟିଂ ଅନୁମତି ସକାଶେ ଏକକ ୱିଶ୍ଡୋ ବ୍ୟବସ୍ଥା କରାଯାଇଛି ସ୍ୱଦେଶରେ ଅର୍ଦ୍ଧ ଉଚ୍ଚବେଗ ସମ୍ପନ୍ନ ବନ୍ଦେ ଭାରତ ଏକ୍ୱପ୍ରେସ୍ ଟ୍ରେନ୍ ନିର୍ମାଣ ଲାଗି ବଜେଟ୍ରେ ଅର୍ଥ ବ୍ୟବସ୍ଥା ରଖାଯାଇଛି

ଭାଗ ଆର୍ଥକ ନିଅଣ୍ଟ ଦର୍ଶାଯାଇଛି ବଜେଟ୍ ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଆକି ଲୋକସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି କୃଷକ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଅନେକ ରିହାତି ବ୍ୟବସ୍ଥା ବଜେଟ୍ରେ ଘୋଷଣା କରାଯାଇଛି

ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଥମ କିସ୍ତି ଚଳିତ ଆର୍ଥକ ବର୍ଷରେ ହିଁ ପ୍ରଦାନ କରାଯିବ

ଗୋ ସମ୍ପଦର ବିକାଶ ଏବଂ ଗୋ ପ୍ରଜନନ ନିରନ୍ତର ବୃଦ୍ଧି ପାଇଁ ରାଷ୍ଟ୍ରୀୟ କାମଧେନ୍ଦ୍ର ଆୟୋଗ ବିଷୟ ଶ୍ରୀ ଗୋୟଲ ଘୋଷଣା କରିଛନ୍ତି ମସ୍ୟ ଉତ୍ପାଦନ ବୃଦ୍ଧି ଲାଗି ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି ଏଥିପାଇଁ ସ୍ୱତନ୍ତ୍ର ମହ୍ୟପାଳନ ବିଭାଗ ଖୋଲାଯିବ

କିଷାନ୍ କାର୍ଡ଼ କରିଆରେ ଋଣ ନେଇଥିବା କୃଷକମାନଙ୍କୁ ଏହି ସହାୟତା ମିଳିବ

ଅଶସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କପାଇଁ ବଜେଟ୍ରେ ବଡ଼ ଧରଣର ପେନ୍ସନ୍ ଘୋଷଣା କରାଯାଇଛି

ଶ୍ରମିକମାନଙ୍କର ଅବଦାନର ସମାନ ଅଂଶ ପ୍ରତି ମାସରେ ସରକାର ଜମା କରିବେ

ଆବଶ୍ୟକସ୍ଥଳେ ଅତିରିକ୍ତ ପାର୍ଷି ଯୋଗାଇ ଦିଆଯିବ

ଶିକ୍ଷାଋଣ କାତୀୟ ପେନ୍ସନ ଯୋଜନା ବାବଦ ଅବଦାନ ଚିକିହା ବୀମା ବରିଷ୍ଣ ନାଗରିକମାନଙ୍କର ଚିକିତ୍ସା ଖର୍ଚ୍ଚ ଆଦି କ୍ଷେତ୍ରରେ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକସ ଦେବାକୁ ହେବନାହିଁ

ସେମାନଙ୍କ ମଧ୍ୟରେ ଆତ୍ମନିଯୁକ୍ତ ବ୍ୟକ୍ତି କ୍ଷୁଦ୍ର ବ୍ୟବସାୟୀ ବେତନଭୋଗୀ ପେନ୍ସନଭୋଗୀ ଓ ବରିଷ୍ଣ ନାଗରିକ ଅନ୍ତର୍ଭୁକ୍ତ

ମଧ୍ୟବିତ୍ତ ବର୍ଗର ଅସ୍ତ୍ରବିଧାକୁ ବିଚାରକୁ ନେଇ ଜଣେ ବ୍ୟକ୍ତିଙ୍କର ଦ୍ୱିତୀୟ ବାସଗୃହର୍ ମିଳ୍ଚଥିବା ଭଡ଼ା ଉପରୁ ମଧ୍ୟ ଟିକସ ରିହାତିର ପ୍ରସ୍ତାବ ରହିଛି

ଏହାଦ୍ୱାରା କ୍ଷୁଦ୍ର ନିବେଶକାରୀ ଓ ଅଶ କର୍ମକ୍ତୀବୀ ଜମାକାରୀମାନେ ଲାଭାନ୍ୱିତ ହେବେ

ଗୃହ କିଣୁଥିବା ଲୋକମାନଙ୍କୁ ଜିଏସ୍ଟିରେ ରିହାତି ଦେବାର ବଜେଟ୍ରେ ପ୍ରସ୍ତାବ ରହିଛି ଶୀଘ୍ର ଏହା ଉପରେ ପରୀକ୍ଷା ନିରୀକ୍ଷା କରି ସୁପାରିସ୍ କରିବା ଲାଗି ମନ୍ତ୍ରୀମାନଙ୍କର ଏକ ଗୋଷୀ ଗଠନ ସକାଶେ ପ୍ରସ୍ତାବ ରହିଛି

କିଏସ୍ଟି ଯୋଗୁ ରାଜ୍ୟଗୁଡ଼ିକର ରାଜସ୍ୱ ପରିମାଣ ବୃଦ୍ଧି ପାଉଛି

ବଜେଟ୍ରେ ସ୍ୱାସ୍ଥ୍ୟସେବା ମନରେଗା ଅନୁସ୍ଚିତ କ୍ରାତି ଓ ଉପକ୍ରାତିଙ୍କ ପାଇଁ କଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମହିଳା ବିକାଶ ଯୁବାମାନଙ୍କୁ କ୍ଷମତାପନ୍ନ ଓ ଉଉର ପୂର୍ବାଞ୍ଚଳରେ ମୌଳିକ ଡାଞ୍ଚାର ବିକାଶ ବାବଦ ଆବଣ୍ଟନ ଅର୍ଥ ବୃଦ୍ଧି କରାଯାଇଛି

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ ଓ ତତ୍ସଂକ୍ରାନ୍ତୀୟ ବୈଷୟିକ ଜ୍ଞାନର ସୁବିଧା ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ସରକାର ଏକ ଜାତୀୟ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ କାର୍ଯ୍ୟକ୍ରମର ଯୋଜନା କରିଛନ୍ତି

ଉତ୍ତର ପୂର୍ବାଞ୍ଚଳକୁ ମାଲବାହୀ କଣ୍ଟେନର୍ ଚଳାଚଳ ଆରମ୍ଭ ପାଇଁ ପ୍ରସ୍ତାବ ରହିଛି ବ୍ରହ୍ମପୁତ୍ର ନଦୀରେ ନୌଚଳାଚଳ ମାଧ୍ୟମରେ ଏହା କରାଯିବାର ପ୍ରସ୍ତାବ ରହିଛି ଭାରତୀୟ ରେଳବାଇ ଅଧିକ ରେଳ ନିରାପତ୍ତା ଉଦ୍ଦେଶ୍ୟରେ ସମସ୍ତ ବ୍ରଡ୍ଗେଜ୍ ରେଳ ଲାଇନ୍ରେ ମାନବବିହୀନ ଲେବୁଲ୍ କ୍ରସିଂ ଲୋପ କରିଛି ରେଳ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଶ୍ରୀ ଗୋୟଲ୍ କହିଛନ୍ତି ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ସର୍ବପ୍ରଥମ ସେମି ହାଇସ୍କିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ପ୍ରେସ୍ ଭାରତର ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବ

ଦେଶର ସାମାଜିକ ଅର୍ଥନୈତିକ ଅଗ୍ରଗତି ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି

ଖାଦ୍ୟକ୍ଷେତ୍ରରେ ଭାରତକ୍ତ ଆତୁନିର୍ଭରଶୀଳ କରାଇବା